ସେହିଭଳି ଆଜିର ବୈଠକରେ ବିଏସ୍ଏନ୍ଏଲ୍ ଏମ୍ଟିଏନ୍ଏଲ୍ ମିଶ୍ରଣ ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି

ଏଥ୍ପାଇଁ କିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ମାଓ ପ୍ରଭାବିତ ଅଞ୍ଞଳରେ କଡ଼ା ସୁରକ୍ଷା ବ୍ୟବସ୍କା ମଧ୍ଧରେ ମତଦାନ କରାଯାଇଥିବାବେଳେ ଇଭିଏମ୍ଗୁଡ଼ିକୁ ମଧ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ତା ମଧ୍ଧରେ ରଖାଯାଇଛି

ଏହି କାର୍ଯ୍ୟକ୍ରମରେ ବହୁ ସ୍ୱୟଂ ସହାୟକ ଗୋଷୀର ସଦସ୍ୟ ଓ ଅନ୍ୟ ବ୍ୟାଙ୍କ୍ ଅଧିକାରୀମାନେ ଅଂଶଗ୍ରହଶ କରିଥିଲେ

ଗତକାଲି ଏହି ମାମଲାର ଶ୍ରଶାଶି କରି ସର୍ବୋଚ ଅଦାଲତ ଏହା ଆଦେ

ଉଚ ନ୍ୟାୟାଳୟ ଓ ଅନ୍ୟାନ୍ୟ ଅଦାଲତଗୁଡ଼ିକୁ ଚଳାଇବା ପାଇଁ ଆବଶ୍ୟକ ପଡ଼ିଲେ କେନ୍ଦୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ

ସେଠାରେ ଛାତ୍ରମାନଙ୍କ ପାଠପଢ଼ା ସମ୍ୟନ୍ଧରେ ପଚାରି ବୁଝିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ବିଷୟରେ ଆଲୋଚନା କରିଥିଲେ

ସେମାନେ ପେଟରେ ଯନ୍ତଣା ଅନୁଭବ କରିବା ସହ ବାନ୍ତି ମଧ୍ଧ କରିଥିଲେ

ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ସ୍ୱାଭିମାନ ଅଞ୍ଞଳବାସୀ ଚେତାବନୀ ଦେଇଛନ୍ତି

ବିଶେଷକରି ଦକ୍ଷିଣ ଓ ଉପକ୍ଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଜଶାପଡ଼ିଛି